ମହିଳା ଓ ବାଳିକାଙ୍କୁ ସୁରକ୍ଷା ଯୋଗାଇବା ସରକାରଙ୍କ ପ୍ରାଥମିକତା ବୋଲି ଏଥିରେ କୁହାଯାଇଛି

ଇତିମଧ୍ଧରେ ମୁଖ୍ୟ ଅଭିଯୁକ୍ତ କିତେନ୍ଦ୍ର ସେଠୀ ନାଁରେ ଚାକିରିରେ ନ ଥାଇ ପୋଲିସ ପରିଚୟ ପତ୍ର ବ୍ୟବହାର ନେଇ ଆଉ ଏକ ମାମଲା ରୁଜୁ କରାଯାଇଛି

କିନ୍ତୁ ସେମାନଙ୍କୁ କାଳିଆ ସହାୟତା ଦିଆଯିବ ନାହି